ଅମିତ୍ ଶାହା ବିଜେପି ସଭାପତି ଅମିତ୍ ଶାହା ନୂତନ ଦୀନ୍ ଦୟାଲ୍ ଉପାଧ୍ୟାୟ ରେଳ ପ୍ରକଳ୍ପକୁ ଆଜି ଉଦ୍ଘାଟନ କରିବେ ପୂର୍ବରୁ ଏହା ମୁଗଲ୍ସରାଇ ରେଳ ଷ୍ଟେସନ୍ ଭାବେ ପରିଚିତ ଥିଲା ଭାରତୀୟ ଜନତା ପାର୍ଟିର ଜାତୀୟ ଗଣମାଧ୍ୟମ ସଂଯୋଜକ ଅନିଲ୍ ବାଲୁନୀ କହିଛନ୍ତି ଏକ ବର୍ଷାତ୍ୟ ଉହବରେ ରେଳ ଷ୍ଟେସନ୍ର ନୃତନ ନାମକରଣ କରାଯିବାକୁ ଥିବାବେଳେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟମାନେ ମଧ୍ୟ ଏଥିରେ ଯୋଗଦେବେ ତିନିଜ୍ଞଣ ନେତା ପାତାକା ଦେଖାଇ ଯାତ୍ରିବାହୀ ରେଳଗାଡ଼ି ସହିତ ମହିଳାମାନଙ୍କଦ୍ୱାରା ଚାଳିତ ହେବାକୁ ଥିବା ଅନ୍ୟ ଏକ ମାଲବାହୀ ରେଳଗାଡ଼ିର ଶୁଭାରମ୍ଭ କରିବେ ଏତଦ୍ ବ୍ୟତୀତ ଦିଲ୍ଲୀ ହାଓଡ଼ା ରେଳପଥରେ ଥିବା ଏକ ଶହ ବର୍ଷର ଏକ ସ୍କାର୍ଟ ୟାର୍ଡ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ ଏହି ରେଳ ଷ୍ଟେସନ୍ର ନବୀକରଣ ନିମନ୍ତେ ସ୍କାର୍ଟ ୟାର୍ଡର ଉଦ୍ଘାଯନ କରାଯିବ ବୋଲି ଜନୈକ ସରକାରୀ ଅଧିକାରୀ କହିଛନ୍ତି

ପିଏମ୍ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍କାନ ଭାରତ କାର୍ଯ୍ୟକ୍ରମ ଆରମ୍ଭ ସଂକ୍ରାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏହି ଯୋଜନାର ପ୍ରସ୍ତୁତି ଓ କାର୍ଯ୍ୟକାରିତା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଏଥିପାଇଁ ରାଜ୍ୟଗୁଡ଼ିକରେ ପ୍ରସ୍ତୁତି ଏବଂ ଆବଶ୍ୟକ ହେଉଥିବା ବୈଷୟିକ ଭିଭିମି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଛି ପ୍ରଧାନମନ୍ତ୍ରୀ ଆୟୁଷ୍କାନ ଭାରତ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ଛତିଶଗଡ଼ର ଆକାଂକ୍ଷୀ ଜିଲ୍ଲା ବିଜାପୁରରେ ଗତ ଏପ୍ରିଲ୍ ମାସରେ ଆମ୍ଭେଦ୍କର ଜୟନ୍ତୀ ଅବସରରେ ଉଦ୍ଘାଟନ କରିଥିଲେ

ସୀତାରମଣ ଷ୍ଟାର୍ଟଅପ୍ସ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବେଙ୍ଗାଲ୍ରରୁଠାରେ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକରେ ସମସ୍ୟା ସମାଧାନ ସଂକ୍ରାନ୍ତ ଷ୍ଟାଟ୍ରଅପ୍ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି

ଆଇଡେକ୍ସ ନାମରେ ନାମିତ ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା କ୍ଷେତ୍ରରେ ଅଭିନବତା ଓ ଉତ୍କର୍ଷକୁ ପ୍ରାଧାନ୍ୟ ଦିଆଯାଉଛି ଆଇଡେକ୍ସ କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ୱାରା ଘୋଷଣା କରାଯାଇଥିଲା ସୁରେଶ ପ୍ରଭୁ ଇଣ୍ଡଷ୍ଟ୍ରି କେନ୍ଦ୍ର ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ ଚମଡ଼ା ଉଦ୍ୟୋଗର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି

ଚେନ୍ନାଇଠାରେ ଚମଡ଼ା ରପ୍ତାନୀ ପରିଷଦର ଏକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଭୁ କହିଛନ୍ତି ଦେଶରେ ଆଉ କେତେକ ନୂଆ ଚମଡ଼ା ପ୍ରକ୍ରିୟାକରଣ ପୁଞ୍ଜ ପ୍ରତିଷ୍ଠା କରାଯିବ ଏଥିସହିତ ତାମିଲ୍ନାଡୁରେ ଏକ ବୃହତ୍ ଚମଡ଼ା କୁଷ୍ଟର ନିର୍ମାଣପାଇଁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହି ଉଦ୍ୟୋଗର ବିକାଶପାଇଁ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟ କରୁଥିବା ସେ ଜଣାଇଛନ୍ତି ରିଜିଜ୍ଜ ନାଗାଲ୍ୟାଣ୍ଡ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜ୍ଜୁ ଆଜି ଏକ କେନ୍ଦ୍ରୀୟ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଦଳ ନାଗାଲ୍ୟାଣ୍ଡର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ଏହି ଦଳ ରାଜ୍ୟ ଏବଂ କେନ୍ଦ ସରକାରଙ୍କଦ୍ୱାରା ଗ୍ରହଣ କରାଯାଇଥିବା ଉଦ୍ଦାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବ ଏହି କେନ୍ଦ୍ରୀୟ ଦଳରେ ଏନ୍ଡିଏମ୍ଏ ଏନ୍ଡିଆର୍ଏଫ୍ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀମାନେ ଅନ୍ତର୍ଭୁକ୍ତ ହେବେ ଏହି କେନ୍ଦ୍ରୀୟ ଦଳ ବନ୍ୟା ପ୍ରଭାବିତ ଅଞ୍ଚଳ ଦିମାପୁର ଏବଂ କୋହିମା ଅଞ୍ଚଳକ୍ ପରିଦର୍ଶନରେ ଯିବେ

ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଏକ ସମୀକ୍ଷା ବୈଠକରେ ଶ୍ରୀ ଗଡ଼କରୀ ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକହର ସମୀକ୍ଷା କରିଛନ୍ତି

ଯାଥାଶୀଘ୍ର ସମ୍ଭବ ନିର୍ଦ୍ଧାରିତ ସମୟ ମଧ୍ୟରେ ସେହିସବୁ ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି

ଏସଂକ୍ରାନ୍ତ ଏକ ପ୍ରସ୍ତାବକୁ ଜିଏସ୍ଟି ପରିଷଦ ଅନୁମୋଦନ କରିଛି

ବ୍ୟବହାରକାରୀଙ୍କ ମତାମତ ବିନା କେତେକ ମୋବାଇଲ୍ ଫୋନ୍ରେ ଆଧାର ହେଲ୍ପ୍ ଲାଇନ୍ ନୟରକୁ ପ୍ରି ଷ୍ଟୋର୍ କରାଯାଇଥିବାରୁ ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଗୁଗୁଲ୍ ସଂସ୍ଥା ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି

ଏକ ଟ୍ୱିଟ୍ରେ ଶ୍ରୀ ରାଠୋଡ୍ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ଶକ୍ତି ଗଠନମୂଳକ ମନୋଭାବ ଓ ଗୋଆବାସୀଙ୍କ ପ୍ରତି ତାଙ୍କର ଅଙ୍ଗୀକାର ଉଦାହରଣୀୟ ଏବଂ ପ୍ରେରଣାଦାୟକ ବୋଲି କହିଛନ୍ତି

ସ୍ୱଷମା ଉଜ୍ବେକିସ୍ତାନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗତକାଲି ତାସ୍କେଣ୍ଟଠାରେ ଉଜ୍ବେକୀସ୍ତାନର ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଅରିପଭ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି ତ୍ରିରାଷ୍ଟ୍ରୟ ବିଦେଶଗସ୍ତ ଅନ୍ତିମ ଚରଣରେ ଉଜ୍ବେକିସ୍ତାନରେ ପହଞ୍ଚୁଛନ୍ତି ସେଠାକାର ବୈଦେଶିକ ମନ୍ତ୍ରୀ ଅବୁଦୁଲ୍ ଅଜିଜ୍ କମିଲଭ୍ ବିମାନ ବନ୍ଦରରେ ଶ୍ରୀମତୀ ସ୍ୱରାଜଙ୍କୁ ସ୍ୱାଗତ କରିଥିଲେ

ବ୍ୟାଡ୍ମିଣ୍ଟନ୍ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି